ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି

ସେହିପରି ଭଦ୍ରକ ପୌରାଞଳ ଓ ଧାମନଗର ଏନଏସିରେ ମଧ୍ଧ ଲକ୍ଡାଉନ ଲାଗୁ କରାଯାଇଛି

ତେବେ ଶନିବାର ଓ ରବିବାର ସପ୍ଠାହନ୍ତ ସଟ୍ଡାଉନ ବଳବତ୍ତର ରହିବ ବୋଲି କିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

ଏହି ସମୟ ମଧ୍ଧରେ ସମସ୍ତ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରଖିବାକୁ କୁହାଯାଇଛି

ସେହିପରି ଅନ୍ୟ ଦୁଇଜଣ ସଂକ୍ରମିତଙ୍କ ଅବସ୍ଛା ମଧ୍ଧ ସ୍ଛିର ରହିଛି

ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷା କରାଯାଉଛି

ଲୋକଙ୍ଙ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ ବୈଠକରେ ମତପ୍ରକାଶ ପାଇଛି

ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି